ଗତ ସଂଧ୍ଧାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସମାରୋହକୁ ଉଦ୍ଘାଟନ କରି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏହା କହିଛନ୍ତି

ସେ କହିଛନ୍ତି ଦେଶରେ କ୍ରୀଡ଼ା ଭିଉିଭ୍ରମି ବିକାଶରେ ଲଗାତର ସୁଧାର ଆସିଛି

ଖେଲୋ ଇଛିଆ ଅଭିଯାନ ଯୁବ କ୍ରୀଡ଼ା ପ୍ରତିଭା ଚିହ୍ନଟ ପାଇଁ ଏକ ବଡ ମାଧ୍ଧମ ହୋଇପାରିଛି

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ଘକ୍ଷତାରେ ଗତକାଲି ଲୋକସେବା ଭବନରେ ଅନୁଷ୍ଷିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ସୂଚନା ମିଳିଛି

ବିଭାଗୀୟ ସଚିବ ଚିତ୍ରା ଅରୁମୁଗମଙ୍କ ଅଧ୍ଧକ୍ଷତାରେ ଗତକାଲି ଅନୁଷ୍ଟିତ ବୈଠକରୁ ଏହି ସୂଚନା ମିଳିଛି